ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୃହତର ଆଞ୍ଚଳିକ ସଂହତି ମୁକ୍ତ ବାଣିଜ୍ୟ ପ୍ରତି ଭାରତର ଦୃଢ଼ ସମର୍ଥନ ବିଷୟ ଏହି ରାଜିନାମାରେ ଉଲ୍ଲେଖ କରାଯାଇ ନାହିଁ

ପିଏମ୍ ଆର୍ସିଇପି ଭାରତର ପୁରୁଣା ଉଦ୍ବେଗ ଓ ସମସ୍ୟାଗୁଡ଼ିକ ଦୂର କରିବା ଲାଗି ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଆର୍ଇସିପି କଥାବାର୍ତ୍ତା ବିଫଳ ହେବାରୁ ସେହି ରାଜିନାମାରେ ସ୍ୱାକ୍ଷର ନ କରିବାକୁ ନୂଆଦିଲ୍ଲୀ ନିଷ୍କଭି ନେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବ୍ୟାଙ୍କକ୍ଠାରେ ଆର୍ଇସିପି ଶୀର୍ଷ ବୈଠକରେ ଉଦ୍ବୋଧନ ଦେଲାବେଳେ ଏହା ଘୋଷଣା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ଢାଞ୍ଚାରେ ଏହି ରାଜିନାମା ପୂର୍ବ ସମ୍ମତନୀତି ଓ ମୂଳ ଆଦର୍ଶକୁ ପ୍ରତିଫଳିତ କରୁନାହିଁ ସେ କହିଛନ୍ତି ଭାରତର ପୁରୁଣା ଉଦ୍ବେଗ ଓ ସମସ୍ୟାଗୁଡ଼ିକୁ ଦୂର କରିବା ଦିଗରେ ଏହି ରାଜିନାମା ସନ୍ତୋଷଜନକ ହେଉନଥିବାରୁ ନୂଆଦିଲ୍ଲୀ ଏଥିରେ ସ୍ୱାକ୍ଷର କରିବ ନାହିଁ ଗତକାଲିର ସେହି ବୈଠକରେ ବିଶ୍ୱର ଅନେକ ନେତା ଉପସ୍ଥିତ ଥିଲେ ଶ୍ରୀ ମୋଦୀ କହିଛନ୍ତି ବଡ଼ ଧରଣର ଆଞ୍ଚଳିକ ଏକତ୍ରିକରଣ ଏବଂ ଅଧିକ ମୁକ୍ତ ବାଣିଜ୍ୟ ଓ ନୀତି ଭିଭିକ ଆନ୍ତର୍ଜାତିକ ନିୟମ ପାଳନ ପାଇଁ ଭାରତ ସମର୍ଥନ କରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପୂର୍ବ ରାଷ୍ଟ୍ର ସମୃହ ପାଇଁ ବୈଦେଶିକ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ଭାରତର ମୂଳ ପ୍ରସଙ୍ଗଗୁଡ଼ିକ ସହ ସାଲିସ କରାଯାଇ ପାରିବ ନାହିଁ ଏବଂ ଦେଶର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ରାଜିନାମାରେ ସ୍ୱକ୍ଷର ନ କରିବାକୁ ନିଷ୍ପଭି ନିଆଯାଇଛି ଶ୍ରୀମତୀ ଠାକୁର କହିଛନ୍ତି ଚୀନ୍ ଓ ଆସିଆନ୍ ରାଷ୍ଟ୍ରଗୁଡ଼ିକ ସହ ଏହି ରାଜିନାମା ମୂଳ ଲକ୍ଷ୍ୟ ପୂରଣ କରୁନାହିଁ ଏବଂ ଏହାର ଫଳାଫଳ ସମତୁଲ ନୁହେଁ ବ୍ୟାଙ୍କକ୍କୁ ତିନି ଦିନିଆ ଗସ୍ତ କାଳରେ ଶ୍ରୀ ମୋଦୀ ଅନେକ ଶୀର୍ଷ ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପକ୍ଷିୟ ବୈଠକ କରିଛନ୍ତି ଶ୍ରୀ ମୋଦୀ ଷୋଡ଼ଶ ଭାରତ ଆସିଆନ୍ ଶୀର୍ଷ ବୈଠକ ଏବଂ ଚତ୍ରୁର୍ଦ୍ଦଶ ପୂର୍ବ ଏସିଆ ଶୀର୍ଷ ବୈଠକରେ ଯୋଗ ଦେଇଛନ୍ତି ସନ୍ତାସବାଦର ଦମନ ସହ ଏହି ଅଞ୍ଚଳରୁ ଉଗ୍ରବାଦର ମୂଳପୋଛ କରିବା ପାଇଁ ସେ ଆସିଆନ୍ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ସାମରିକ ଓ ଅର୍ଥନୈତିକ ସହଯୋଗକୁ ମଜବୁତ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଏହି ଶୀର୍ଷ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଷ୍ଟ୍ରେଲିଆ କାପାନ୍ ଭିଏତନାମ ଇଶ୍ଡୋନେସିଆ ଓ ଥାଇଲାଣ୍ଡର ସରକାରୀ ମୁଖ୍ୟମାନଙ୍କ ସହ ଦ୍ୱିପକ୍ଷିୟ ବୈଠକଗୁଡ଼ିକରେ ଯୋଗ ଦେବା ସଙ୍ଗେ ସଙ୍ଗେ ଅଙ୍ଗ୍ ସା ସୁଚିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଞ୍ଚଳିକ ବିସ୍କୃତ ଅର୍ଥନୈତିକ ଭାଗିଦାରୀରେ ସ୍ୱାକ୍ଷରିତ ନ କରିବା ପାଇଁ ନୂଆଦିଲ୍ଲୀର ନିଷ୍ପଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ଯେକୌଣସି ପରିସ୍ଥିତିରେ ଦେଶର ସ୍ୱାର୍ଥ ରକ୍ଷା ଲାଗି ବଦ୍ଧପରିକରତାକୁ ସୁଚଉଛି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ଏହି ନିଷ୍ପଭି ଦ୍ୱାରା ଭାରତର କୂଷକମାନେ ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପ କ୍ଷେତ୍ର ଦୁଗ୍ମ ଉତ୍ପାଦନ ଏବଂ ଫାର୍ମାସିଟିକାଲ୍ ଇସ୍କାତ୍ ଓ ରସାୟନ ଶିଳ୍ପଗୁଡ଼ିକ ଉପକୃତ ହୋଇପାରିବେ ଇକୋନମିକ୍ ଅପୋକିସନ୍ ବିରୋଧୀ ଦଳର ବରିଷ୍ଠ ନେତାମାନେ ଗତକାଲି ନ୍ତଆଦିଲ୍ଲୀରେ ଏକ ବୈଠକରେ ମିଳିତ ହେଇ ଆର୍ଥିକ ଅଭିବୃଦ୍ଧି ହ୍ରାସ ଏବଂ ବ୍ୟାଙ୍କକ୍ଠାରେ ଚାଲିଥିବା ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ କଥାବାର୍ତ୍ତା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କଂଗ୍ରେସର ଗୁଲାମନବୀ ଆଜାଦ ଅହମ୍ମଦ ପଟେଲ ଓ ରଣଦୀପ ସୁରଜେୱାଲା ଏହି ବୈଠକରେ ଉପସ୍ଥିତ ଥିଲେ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ସିପିଆଇଏମ୍ର ଟିକେ ରଙ୍ଗରାଜନ ଆର୍କେଡି ନେତା ମନୋଜ ଝା ଟିଏମ୍ସିର ନଦିମ୍ ଉଲ୍ ହକ୍ ଡିଏମ୍କେର ଟିଆର୍ ବାଲୁ ଓ ଶରଦ ଯାଦବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ଏହି ବୈଠକ ଡକାଇଥିଲେ ମହା ଗଭ୍ ଶିବସେନାର ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ତାଙ୍କ ଦଳ କୌଣସି ବାଧା ସୃଷ୍ଟି କରୁନାହିଁ ଶ୍ରୀ ରାଉତ ପାର୍ଟି ସହକର୍ମୀ ରାମଦାସ କଦମଙ୍କ ସହ ଗତକାଲି ମୁମ୍ୟାଇ ସ୍ଥିତ ରାଜଭବନରେ ରାଜ୍ୟପାଳ ଭଗବତ ସିଂହ କୋଶିଆରୀଙ୍କୁ ସାକ୍ଷାତ କରି ରାଜ୍ୟରେ ଉପସ୍ଥିତ ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିବାର କଣାପଡ଼ିଛି ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ରାଉତ କହିଛନ୍ତି ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ନୂଆ ସରକାର ସ୍ଥାପନ କରାଯାଉ ବୋଲି ଶିବସେନା ଚାହୁଁଛି ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିବା ପରେ ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ କ୍ଷତିଗ୍ରସ୍ତ କୃଷକମାନଙ୍କ ପାଇଁ ଅଧିକ କେନ୍ଦ୍ରୀୟ ସହାୟତା ଲାଗି ମଧ୍ୟ ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ସାଇକ୍ଲୋନ୍ ଆରବ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ବାତ୍ୟା 'ମହା' ପୂର୍ବ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ଗୁରୁବାର ଦିନ ଗୁଜରାଟ ଉପକଳ ଡିୟୁ ଏବଂ ପୋର ବନ୍ଦର ମଧ୍ୟ ଦେଇ ଅତିକ୍ରମ କରିବ

ଶାହା ଏସ୍ସିଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସାଂଘାଇ ସହଯୋଗ ସଂଗଠନକୁ ଭାରତ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି ଏବଂ ଦୁର୍ବିପାକ କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛି

ରାଜନାଥ ସିଂହ ରୁଷର ରାଜଧାନୀ ମସ୍କୋଠାରେ ଆଜ୍ଜିଠାରୁ ଆରମ୍ଭ ହେଉଥିବା ଭାରତ ରଷିଆ ଆନ୍ତଃ ସରକାରୀ ସାମରିକ କମିଶନ୍ ଓ ସାମରିକ ବୈଷୟିକ ସହଯୋଗ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହ ଅଧ୍ୟକ୍ଷତା କରିବେ

ଏସ୍ସି ଏଆର୍ ପଲ୍ୟସନ୍ ସୁପ୍ରିମ୍କୋର୍ଟ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦୃଷଣ ନିୟନ୍ତ୍ରଣ ପାଇଁ କର୍ତ୍ତ୍ୱପକ୍ଷଗୁଡ଼ିକର ବିଫଳତା ପାଇଁ ତୀବ୍ର ସମାଲୋଚନା କରି କହିଛନ୍ତି ଏହି ପ୍ରଦୃଷଣ ଯୋଗୁଁ ଲୋକମାନେ ତାଙ୍କ ମୂଲ୍ୟବାନ ଜୀବନର କିଛି ବର୍ଷ ହରଉଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି କର୍ତ୍ତୃପକ୍ଷମାନଙ୍କର ଅବହେଳାକୁ କଦାପି ସହ୍ୟ କରାଯିବ ନାହିଁ ଏବଂ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଦାୟୀ କରାଯିବ ଦିଲ୍ଲୀ କାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦୃଷଣ ଏକ ଅତ୍ୟାଚାର ବୋଲି ବର୍ଷ୍ଣନା କରି ସୁପ୍ରିମ୍କୋର୍ଟ କହିଛନ୍ତି ଘର ଭିତରେ ମଧ୍ୟ କୌଣସି ଲୋକ ପ୍ରଦୂଷଣ ଯୋଗୁଁ ନିରାପଦରେ ରହିପାରୁ ନାହାନ୍ତି ପଞ୍ଜାବ ହରିଆଣା ଓ ପଣ୍ଟିମ ଉତ୍ତରପ୍ରଦେଶରେ ଫସଲର ଅବଶିଷ୍ଟାଂଶ ପୋଡ଼ି ଘଟଣାକୁ ସୁପ୍ରିମ୍କୋର୍ଟ ଅତି ଗୁରୁତର ଘଟଣା ବୋଲି ବର୍ଣ୍ଣନା କରିଛନ୍ତି

ଗତକାଲି ତାମିଲନାଡୁର ଥୁତୁକୁଡ଼ିରେ ସମ୍ବାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ବୈଜ୍ଞାନିକମାନେ ସଂଗୃହିତ ତଥ୍ୟକୁ ବିଶ୍ଳେଷଣ କରୁଛନ୍ତି ସେ କହିଛନ୍ତି ଇସ୍ରୋର ମହାକାଶକୁ ଗଗନ ଯାନ ପ୍ରକ୍ଷେପଣ ପାଇଁ ପ୍ରାର୍ୟିକ କାର୍ଯ୍ୟ ଆରମ୍ଭ ହୋଇଛି

ପ୍ରତିରକ୍ଷା ମୁଖପାତ୍ର ଆମର ଜାଞ୍ଜୁ ସମ୍ଭାଦଦାତାଙ୍କୁ କହିଛନ୍ତି କୌଣସି ଗୁପ୍ତସୂତ୍ରରୁ ସୂଚନା ପାଇଲା ପରେ ନିରାପତ୍ତା ବାହିନୀର ଯବାନମାନେ କିସ୍ତୱାଡା କ୍ଷିଲ୍ଲାର ସଂଗ୍ରାମଘାଟ ଅଞ୍ଚଳକୁ ଘେରଉ କରି ଖାନତଳାସୀ କଲାବେଳେ ସନ୍ତାସବାଦୀମାନଙ୍କର ଆଡ୍ରା ସ୍ଥୁଳୀକୁ ଠାବ କରିଥିଲେ

ୟୁଏସ୍ ପ୍ୟାରିସ୍ ପ୍ୟାରିସ୍ ଜଳବାୟୁ ରାଜିନାମାରୁ ଓହରି ଯିବାକୁ ଆମେରିକା ଆନୁଷ୍ଠାନିକ ଭାବେ କାତିସଂଘକୁ ନୋଟିସ୍ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି ପ୍ରତ୍ୟାହାର ବିଷୟ ଘୋଷଣା କଲାବେଳେ କହିଛନ୍ତି ଏହି ରାଜିନାମା ଦ୍ୱାରା ତାଙ୍କ ଦେଶ ଉପରେ ଅଯଥା ଅର୍ଥନୈତିକ ବୋଝ ପଡ଼ୁଛି

ଚାଇନା ଓପନ୍ ଆକି ଫ୍ରଜୌଠାରେ ଆରମ୍ଭ ହେଉଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗୀତାରେ ଭାରତର ପିଭି ସିନ୍ଧୁ ଓ ସାଇନା ନେହେୱାଲ୍ ସେମାନଙ୍କର ଅଭିଯାନ ଆରମ୍ଭ କରିବେ ଅଗଷ୍ଟ ମାସରେ ସ୍ୱର୍ଷ୍ଣ ପଦକ ବିଜେତା ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ଜର୍ମାନୀର ଇଭୋନେ ଲିଙ୍କୁ ମୁକାବିଲା କରୁଥିବା ବେଳେ ସାଇନା ଚୀନ୍ର କାଇ ୟାନ୍ ୟାନ୍ଙ୍କ ସହ ମୁକାବିଲା କରିବେ